ପରେ ସେ କେଭାଡିଆ ଯାଇ ସର୍ଦ୍ଦାର ସରୋବର ନଦୀବନ୍ଧ ପରିଦର୍ଶନ କରିଛନ୍ତି ଏହି ଅବସରରେ ଶ୍ରୀ ମୋଦି ନମାମୀ ଦେବୀ ନର୍ମଦେ ମହୋହବରେ ଅଂଶଗ୍ରହଣ କରି ମା' ନର୍ମଦାଙ୍କୁ ପୂଜା କରିଛନ୍ତି

ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏହି ଶିବିରକୁ ଉଦ୍ଘାଟନ କରିଥିଲେ

ଏହି ଉପଲକ୍ଷେ ବିଭିନ୍ନ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ବର୍କନ ଓ ଜଳ ସଂରକ୍ଷଣ ସଂପର୍କରେ ସଚେତନତା ବାର୍ଭା ପ୍ରଚାର କରାଯାଉଛି ବୋଲି ଶ୍ରୀ ମାଝି ସ୍ଚନା ଦେଇଛନ୍ତି

ବିଚାରପତି ଅରୁଣ ମିଶ୍ର ବିଚାରପତି ଏମ୍ଆର୍ ଶାହ ଓ ବିଚାରପତି ବିଆର୍ ଗଭାଇଙ୍କୁ ନେଇ ଗଠିତ ତିନିଜଶିଆ ଖଣ୍ତପୀଠରେ ମାମଲାର ଶୁଣାଣି ହୋଇଥିଲା

ଦେବଶିଳ୍ବୀଙ୍କ ଆବାହନ ପାଇଁ ସାରା ରାକ୍ୟ ଉହବମୁଖର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଦେବଶିଛୀ ବିଶ୍ୱକର୍ମାଙ୍କ ଆରାଧନା ରାଜ୍ୟର ଶିକ୍ ନଗରୀଗୁଡ଼ିକ ବିଶ୍ୱକର୍ମା ପ୍ରଜା ପାଇଁ ଚଳଞଳ ହୋଇଉଠିଛି

ଦୈତ ନଗରୀ କଟକ ଏବଂ ଭୁବନେଶ୍ୱରରେ ମଧ୍ୟ ବହୁ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି

ସେହିପରି କେନ୍ଦ୍ରମନ୍ତୀ ଧର୍ମେନ୍ଦ ପ୍ରଧାନ ମଧ୍ୟ ଦେଶବାସୀଙ୍କ ଏହି ଅବସରରେ ଶ୍ରଭେଛା ଜଣାଇଛନ୍ତି

ଗାଁ ରାସ୍ତା ଖରାପ ଥିବାର୍ ଆମ୍ରଲାନୁ ଆସି ନପାରିବାରୁ ଜଶେ ରୋଗୀକୁ କାକ୍ଷରେ ବୋହି ଡାକ୍ତରଖାନା ଆଶିଛନ୍ତି ଏହି ଡାକ୍ତର

ଏଭଳି ଘଟଣା ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ଡର୍ଗତ ବଡ଼ଡୁରାଲ ପଂଚାତର ନ୍ତଆଗୁଡ଼ା ଗ୍ରାମରେ ଦେଖିବାକୁ ମିଳଛି ଗ୍ରାମର କମୁଳୁ କିରସାନୀ ନାମ ରୋଗୀ ବହୁ ଦିନ ଧରି ଜରରେ ପିଡ଼ିତ ହୋଇ ଦେହ ମଧ୍ଧ ଫୁଲିବାରେ ଲାଗିଥିଲା

କୋଲକାତାରେ ଜାହାଜ ମରାମତି ହେବା ପରେ ଏହା ମାଲେସିଆ ଫେରିଯିବ ବୋଲି ସୂଚନା ମିଳିଛି